ଏମ୍ପି ଫ୍ଲୋର ଟେଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ଆସନ୍ତାକାଲି ଆସ୍ଥା ଭୋଟ ଲୋଡ଼ିବା ପାଇଁ ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ବିଳୟିତ ରାତ୍ରିରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଶ୍ରୀ ଟଣ୍ଡନ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ପରେ ପରେ ଆସ୍ଥାଭୋଟ୍ ଲୋଡ଼ିବା ପାଇଁ କମଳନାଥଙ୍କୁ କହିଛନ୍ତି

ଏକ ବିଜେପି ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଆସ୍ଥାଭୋଟ ପ୍ରମାଣ ନେଇ ଅନୁରୋଧ କରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି

ଇତିମଧ୍ୟରେ ଶାସକ କଂଗ୍ରେସ ନିଜର ବିଧାୟକମାନଙ୍କୁ ଗୃହରେ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ହ୍ୱିପ୍ ଜାରି କରିଛି

ଗତ ଶୁକ୍ରବାର ଦିନ ଶ୍ରୀ ମୋଦି ସାର୍କ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଏଭଳି ଏକ ଆଲୋଚନା ଲାଗି ଇଚ୍ଛା ବ୍ୟକ୍ତ କରିଥିଲେ ଏ ସଂପର୍କରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ଲାଗି ପ୍ରସ୍ତାବ ଦେଇଥିଲେ ଏହି ପଦକ୍ଷେପ ଦ୍ୱାରା ଦକ୍ଷିଣ ଏସିଆ ଏବଂ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରଖିବା ଦିଗରେ ଏକ ଉଦାହରଣ ସୃଷ୍ଟି ହେବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି

ରାଜ୍ୟ ଦୁର୍ବିପାକ ସହାୟତା ପାର୍ଷିରୁ ସାହାଯ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା କରାଯିବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନା ଭୂତାଣୁକୁ ବିଶ୍ୱବ୍ୟାପୀ ମହାମାରୀ ଭାବେ ଘୋଷଣା କରିସାରିଛି

ଦେଶବ୍ୟାପୀ ଦେଖାଦେଇଥିବା କରୋନା ଭୂତାଣୁ ମହାମାରୀକୁ ପ୍ରତିହତ କରିବା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଗଣମାଧ୍ୟମକୁ ସ୍ଟୁଚନା ଦେଇ ଶ୍ରୀ କୁମାର ଏହା କହିଛନ୍ତି

ଏହାଛଡ଼ା ଜନସାଧାରଣଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ଲାଗି ଏକ ଉତ୍ତମ ପ୍ରଶାସନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ରାଜନୈତିକ ଏକତିକରଣ ମାଧ୍ୟମରେ ଜାମ୍ପ କାଶ୍ରୀରରେ ଗଣତନ୍ତ୍ରକୁ ଅଧିକ ସ୍ୱଦୂଢ଼ କରାଯାଇ ପାରିବ ସେହିଭଳି ସଂପୂକ୍ତ ଅଞ୍ଚଳରେ ଅର୍ଥନୈତିକ ବିକାଶ ଲାଗି ଭିତ୍ତିଭୂମି ଉନ୍ନୟନ ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରଗୁଡ଼ିକରେ ପୁଞ୍ଜି ନିବେଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କାମ୍ଗୁ କାଶ୍ମୀର ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ସମାଧାନ ଲାଗି ତାଙ୍କ ସରକାର ସବୃ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି ସେଠାରେ ଶାନ୍ତି ଓ ସୁରକ୍ଷା ବକାୟ ରଖିବା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପଗୁଡ଼ିକୁ ଏହି ପ୍ରତିନିଧି ଦଳ ପ୍ରଶଂସା କରିଛନ୍ତି ଜେକେ ଆରେଷ୍ଟ ଜାମ୍ମୁ କାଶ୍ମୀରର କପୁଓ୍ୱାଡ଼ା ଜିଲ୍ଲା ହଜନ ଚେକପୋଷ୍ଟ ନିକଟରେ ଦୁଇଜଣ ସନ୍ତାସବାଦୀଙ୍କ ସହଯୋଗୀଙ୍କୁ ଗତକାଲି ପୁଲିସ୍ ଗିରଫ କରିଛି ହନ୍ଦୱାରା ପୁଲିସ୍ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଦୁଇଜଣ ନାଜିର ଅହନ୍ମଦ ଓ୍ୱାନି ଏବଂ ବସିର ଅହମ୍ମଦ ୱାନି ବୋଲି ଚିହ୍ନଟ କରାଯାଇଛି ଉଭୟ କୁପଓ୍ୱାଡ଼ା ଜିଲ୍ଲା ଭିଲଗାମ୍ ଅଞ୍ଚଳର ଶେଖ୍ପୁରାର ବାସିନ୍ଦା ସେମାନଙ୍କ ନିକଟରୁ ଗୋଟିଏ ଏକେ ରାଇଫଲ୍ ଚୀନ ତିଆରି ପିସ୍ତଲ ଗ୍ରେନେଡ୍ ଲଞ୍ଚର ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ କରାଯାଇଛି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି କରୋନା ଭାଇରସ୍ ବର୍ଡର୍ସ ନଭେଲ କରୋନା ଭୂତାଣୁ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମଧ୍ୟରାତ୍ରରୁ ଅନ୍ତର୍ଜାତୀୟ ସୀମା ଦେଇ ପାକିସ୍ତାନକୁ ସମସ୍ତ ପ୍ରକାର ଯାତ୍ରୀ ଗମନାଗମନକୁ ଭାରତ ବନ୍ଦ ରଖିବାକୁ ନିଷ୍ପଭି ନେଇଛି

ତେବେ କେତେକ ନିର୍ଦ୍ଦିଷ୍ଟ ସୀମା ଚେକ୍ପୋଷ୍ଟକୁ ଏଥ୍ରର୍ ବାଦ୍ ଦିଆଯାଇଛି

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି କୋଲକାତାଠାରେ ଏହି ଘୋଷଣା କରିଛନ୍ତି

ତେବେ ବିଭିନ୍ନ ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକ ଚାଲୁ ରହିବ ତେବେ ଏହି ପରିସ୍ଥିତିରେ ଭୟଭୀତ ନ ହୋଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀକୁ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ରାଜ୍ୟରେ ଥିବା ବିମାନବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ପରିସ୍ଥିତିର ମୁକାବିଲା ଲାଗି ସର୍ବଦା ପ୍ରସ୍ତୁତ ରହିବାକୁ ଶ୍ରୀ ସୋନୱାଲ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହି ଭୂତାଣୁ ସଂକ୍ରମଣ ରୋକିବା ଦିଗରେ କାର୍ଯ୍ୟ କରୁଥିବା ଜଣାଯାଇଛି

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗତକାଲି ଘୋଷଣା କରିଛନ୍ତି ଚଳିତମାସ ଶେଷ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସମସ୍ତ ମଲ୍ଗୁଡ଼ିକ ବନ୍ଦ ରହିବ

ଇତିମଧ୍ୟରେ ମୁମ୍ୟାଇରେ ଏହି ଭୂତାଣୁ ଦ୍ୱାରା ଚାରିଜଣ ସଂକ୍ରମିତ ହୋଇଥିବା ବ୍ରିହାନ୍ମୁମ୍ୟାଇ ମହାନଗର ନିଗମ ପକ୍ଷରୁ ସ୍ଟଚନା ଦିଆଯାଇଛି ତେଲଙ୍ଗାନା କରୋନା ତେଲଙ୍ଗାନାରେ ଗତକାଲି ପୁଣି ଜଣେ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି

ତେବେ ବିଭିନ୍ନ ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଅବ୍ୟାହତ ରହିବ ବୋଲି ଜଣାପଡ଼ିଛି

ସେଣ୍ଟ୍ରାଲ୍ ରେଲ କ୍ଲିନିଂ ପ୍ରତିଦିନ ହଜାର ହଜାର ଯାତ୍ରୀ କୋଚ୍ ଫିଟିଙ୍ଗସର ସଂସ୍ୱର୍ଶରେ ଆସୁଥିବାରୁ କେନ୍ଦ ରେଳବାଇ ନୋଭେଲ୍ କରୋନା ଭୂତାଣୁ ସଂକ୍ମଣକୁ ଦୃଷ୍ଟିରେ ରଖି ଏହାକୁ ତନୁ ତନୁ କରି ପରିଷ୍କାର ରଖିବା ପାଇଁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛି ଜଣେ କେନ୍ଦ୍ର ରେଳବାଇ ଅଧିକାରୀ କହିଛନ୍ତି ଯେ ଗରମ ପାଣି ଦ୍ୱାରା ପାସେଞ୍ଜରଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଅଞ୍ଚଳକୁ ପରିଷ୍କାର କରାଯିବ ସେ କହିଛନ୍ତି ଏସି କୋଚ୍ରେ ବ୍ୟବହୃତ ହେଉଥିବା ସମସ୍ତ କପଡ଼ାଗୁଡ଼ିକୁ ଚାରିରୁ ପାଞ୍ଚଦିନ ମଧ୍ୟରେ ବାହାର କରାଯିବ ସାବୁନ୍ ନାପକିନ ଏବଂ ନୂଆ କମ୍ଭଳ ପାସେଞ୍ଜରମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି

ଉପଭୋକ୍ତାମାନଙ୍କର ଅଧିକାରକୁ ସମ୍ମାନ ଜଣାଇବା ଏବଂ ସାମାଜିକ ଅନ୍ୟାୟ ତଥା ବଜାର ଠକାମୀରୁ ସୁରକ୍ଷା ଦେବା ପାଇଁ ଦାବି କରିବା ପାଇଁ ଏହା ସୁଯୋଗ ପ୍ରଦାନ କରିଥାଏ ବିସିଆଇ ଆଇପିଏଲ୍ ଭାରତୀୟ କ୍ରିକେଟ୍ କଷ୍ଟ୍ରୋଲ୍ ବୋର୍ଡ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଚଳିତବର୍ଷର ଆଇପିଏଲ୍ ମ୍ୟାଚ୍ କାର୍ଯ୍ୟସୂଚୀରେ କାଷ୍କଛାଣ୍ଟ କରାଯିବ

ପରିସ୍ଥିତି ପ୍ରତି ବୋର୍ଡ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ଏବଂ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯାଉଛି ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ବିସିସିଆଇ କାର୍ଯ୍ୟ କରୁଛି ବୋଲି ଶ୍ରୀ ଗାଙ୍ଗୁଲି କହିଛନ୍ତି